ସୋମବାର ଦିନ ମତଦାନ ହେବ

ଛତିଶଗଡ଼ କ୍ୟାମ୍ପେନିଂ ଛତିଶଗଡ଼ର ପ୍ରଥମ ପର୍ଯ୍ୟାୟ ବିଧାନସଭା ନିର୍ବାଚନରେ ଆଜି ପ୍ରଚାର ଶେଷ ହୋଇଛି

ଇସିଆଇ ମିକୋରାମ୍ ମିକୋରାମ୍ ମୁଖ୍ୟ ନିର୍ବାଚନ ଅଧିକାରୀ ପଦବୀ ପାଇଁ ରାଜ୍ୟର ମୁଖ୍ୟ ସଚିବଙ୍କଠାରୁ କିଛି ଅଫିସରଙ୍କ ନାମ ମଗେଇବାକୁ ନିର୍ବାଚନ କମିଶନ୍ ନିଷ୍ପଭି ନେଇଛି ବର୍ତ୍ତମାନର ସିଇଓ ଏସ୍ବି ଶଶାଙ୍କ ଙ୍କ ନାମକୁ ନେଇ ବିବାଦ ସୃଷ୍ଟି ହେବା ପରିପ୍ରେକ୍ଷୀରେ ଏଭଳି ନିଷ୍ପଭି ନିଆଯାଇଛି ସରକାରୀ ସ୍ତରରେ ଦିଆଯାଇଥିବା ସ୍ୱଷ୍ଟୀକରଣ ଅନୁସାରେ ବର୍ତ୍ତମାନର ସିଇଓଙ୍କୁ ହଟେଇବା ସଂକ୍ରାନ୍ତରେ କୌଣସି ନିଷ୍କଭି ନିଆଯାଇ ନାହିଁ ଏଥିରେ ପୁଣି କୁହାଯାଇଛି ରାଜ୍ୟକୁ ଗସ୍ତରେ ଯାଇଥିବା ଉପନିର୍ବାଚନ କମିଶନର୍କ ନେତୃତ୍ୱର ଦଳଙ୍କ ରିପୋର୍ଟ ମିଳିବା ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ମିଜୋରାମ୍ ଏନ୍ଜିଓ ସମନ୍ୱୟ କମିଟି ରାଜ୍ୟର ଘରୋଇ ବିଭାଗ ପ୍ରଧାନ ସଚିବଙ୍କୁ ଏସ୍ବି ଶଶାଙ୍କ ହଟେଇବା ଘଟଣା ଉପରେ ପ୍ରଶ୍ନବାଚୀ ଉଠାଇଛି ସିଇଓଙ୍କୁ ହଟାଇବାକୁ କମିଟି ଦାବି କରିଛି ଇସି ଟିମ୍ ମିକୋରାମ୍ ଉପନିର୍ବାଚନ କମିଶନର୍ ସୁଦୀପ୍ ଜେନଙ୍କ ନେତୃତ୍ୱରେ ନିର୍ବାଚନ କମିଶନ୍ ଦଳ ଆଜି ସକାଳେ ମିକୋରାମ୍ର ଚମ୍ପାଇ ଜିଲ୍ଲାରେ ନିର୍ବାଚନ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି ଏହି ସମୟରେ ନିର୍ବାଚନ କମିଶନ୍ ଦଳ ନିରାପତ୍ତା ବ୍ୟବସ୍ଥାର ମଧ୍ୟ ସମୀକ୍ଷା କରିଛନ୍ତି

ଗତକାଲି ବିଭିନ୍ନ ପକ୍ଷ ସହ ସେମାନେ ନିର୍ବାଚନ ସମ୍ଭନ୍ଧୀୟ ପ୍ରସଙ୍ଗଗୁଡ଼ିକ ଉପରେ ଆଲୋଚନା କରିଥିଲେ ରାଜ୍ୟରେ ଏନ୍ଜିଓ ସମନ୍ୱୟ କମିଟି ଦ୍ୱାରା ବିକ୍ଷୋଭ ପ୍ରଦର୍ଶନ ଯୋଗୁଁ ସେଠାରେ ଅଚଳାବସ୍ଥା ସୃଷ୍ଟି ହୋଇଛି ଇଣ୍ଡିଆ ପାକ୍ ପରମାଣୁ କ୍ଷମତାସମ୍ପନ୍ନ ବୁଡ଼ାଜାହାଜ ଆଇଏନ୍ଏସ୍ ଅରିହନ୍ତକୁ ସଶସ୍ତ ବାହିନୀରେ ଅନ୍ତର୍ଭୁକ୍ତ କରାଯାଇଥିବା ବିଷୟରେ ପାକିସ୍ତାନ ଉଦ୍ବେଗ ପ୍ରକାଶ କରିଥିବାରୁ ଭାରତ ତାହାର ତୀବ୍ର ସମାଲୋଚନା କରିଛି ସାମ୍ଭାଦିକମାନଙ୍କର କିଛି ପ୍ରଶ୍ନର ଉତ୍ତର ଦେବାକୁ ଯାଇ ବୈଦେଶିକ ବିଭାଗ ମୁଖପାତ୍ର ରବୀଶ କ୍ରମାର କହିଛନ୍ତି ଏଭଳି ଏକ ଦେଶ ଏହା ଉପରେ ମନ୍ତବ୍ୟ ଦେଇଛି ଯାହାର ଟିକିଏ ହେଲେବି ଦାୟିତ୍ୱ ଞ୍ଜାନ ନାହିଁ ମୁଖପାତ୍ର କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏ ବିଷୟରେ ଭାରତର ଆଭିମ୍ରଖ୍ୟକ୍ ସ୍ୱଷ୍ଟ କରିଥିଲେ ଶ୍ରୀ ମୋଦି କହିଥିଲେ ଭାରତର ପରମାଣୁ ଅସ୍ତ କାହା ଉପରେ ଆକ୍ରମଣ ପାଇଁ ଉଦ୍ଦିଷ୍ଟ ନୁହେଁ ଏହା କେବଳ ଶାନ୍ତି ଓ ସ୍ଥିରତା ଆଶିବାକୁ ଉଦ୍ଦିଷ୍ଟ ଭାରତ ଏକ ଦାୟିତ୍ୱବାନ ଦେଶ ବୋଲି ମୁଖପାତ୍ର କହିଛନ୍ତି ଭିପି ବିଜେପି ଉପରାଷ୍ଟ୍ରପତି ଭେଙ୍କିୟା ନାଇଡୁ କହିଛନ୍ତି ବିକାଶ ପାଇଁ ଶାନ୍ତି ସ୍ଥାପନ ଅତ୍ୟନ୍ତ ଅପରିହାର୍ଯ୍ୟ ଗତ ରାତିରେ ପ୍ୟାରିସ୍ରେ ପ୍ରବାସୀ ଭାରତୀୟମାନଙ୍କୁ ଉଦ୍ବୋଧନ ଦେଇ ସେ କହିଛନ୍ତି ଭାରତ ସର୍ବଦା ଶାନ୍ତି ଓ ଅହିଂସା ପାଇଁ ସ୍ୱର ଉତ୍ତୋଳନ କରି ଆସ୍କୁଛି ଏବଂ ଇତିହାସ ପୂଷ୍ଠାକ୍ ଖୋଲିଲେ ଏହା ସ୍ୱଷ୍ଟ ହୋଇଯାଏ ଶ୍ରୀ ନାଇଡ଼ କହିଛନ୍ତି ଏକ ସ୍ୱାଧୀନ ବିଶ୍ୱରେ ଅଗ୍ରଗତି ହାସଲ କରିବାକୁ ହେଲେ କଥାବାର୍ତ୍ତା ହିଁ ଏକମାତ୍ର ପନ୍ଥା ସେ କହିଛନ୍ତି ଭାରତ ପ୍ରବାସୀ ଭାରତୀୟମାନଙ୍କ ସଫଳତାକୁ ନେଇ ଗର୍ବିତ ଫ୍ରାନ୍ସରେ ଅବସ୍ଥାପିତ ପ୍ରବାସୀ ଭାରତୀୟମାନେ ସେଠାରେ ବିଭିନ୍ନ କ୍ଷେତ୍ରରେ ସେମାନଙ୍କର ପାରଦର୍ଶିତା ପ୍ରତିପାଦନ କରିଛନ୍ତି ଯାହା ଫ୍ରାନ୍ସ ପାର୍ଲାମେଣ୍ଟ ଓ ୟୁରୋପ ପାର୍ଲାମେଣ୍ଟରେ ପ୍ରତିଫଳିତ ହୋଇଛି ନବଭାରତ ଗଠନରେ ସକ୍ରିୟ ଅଂଶଗ୍ରହଣ କରିବାକୁ ସେ ପ୍ରବାସୀ ଭାରତୀୟମାନଙ୍କୁ ଆମନ୍ତ୍ରଣ କରିଚ୍ଛନ୍ତି

ନିରାପତ୍ତା ବାହିନୀ ସୂତ୍ରରେ କୁହାଯାଇଛି ସନ୍ତାସବାଦୀମାନଙ୍କର ଉପସ୍ଥିତି ସଂକ୍ରାନ୍ତରେ ଗୁପ୍ତ ସୂଚନା ପାଇବା ପରେ ଯବାନମାନେ ଟିକେନ୍ ଗ୍ରାମକୁ ଚାରିପଟୁ ଘେରାଉ କରି ଖୋଜାଖୋଜି ଆରମ୍ଭ କରିଥିଲେ ଯବାନମାନେ ସନ୍ତାସବାଦୀମାନଙ୍କ ନିକଟବର୍ତ୍ତୀ ହେବା ସମୟରେ ସେମାନେ ଗୁଳି ଚଳାଇବା ଆରମ୍ଭ କରିଥିଲେ ମୂତ ସନ୍ତାସବାଦୀମାନଙ୍କୁ ଚିହ୍ନଟ କରାଯାଇଛି

ଜମ୍ମୁ ଡିଭିଜନ୍ର ସୁନ୍ଦରବନି ସେକ୍ଟରରେ ପାକିସ୍ତାନଦ୍ୱାରା ଅସ୍ତ୍ରବିରତି ଲଙ୍ଘନ ଯୋଗୁଁ ସେନାବାହିନୀର ଜଣେ ଯବାନ ଶହିଦ୍ ହୋଇଛନ୍ତି

ଭାରତ ପଟରୁ ପାଲଟା ଆକ୍ରମଣ କରାଯାଇଥିଲା ପରେ କୁପ୍ୱାଡ଼ା ଜିଲ୍ଲାର ତଙ୍ଗଧର ସେକ୍ଟରରେ ମଧ୍ୟ ପାକିସ୍ତାନ ଅସ୍ତ୍ରବିରତି ଲଙ୍ଘନ କରିଥିଲା ନିରାପତ୍ତା ବାହିନୀ ସ୍ନତ୍ରରେ କୁହାଯାଇଛି ଭାରତୀୟ ସେନାବାହିନୀ ଏହାର ଠିକଣା ଜବାବ ଦେଇଛି ସର୍ବଶେଷ ଖବର ମିଳିବାବେଳକୁ ଗୁଳି ବିନିମୟ କାରି ଥିଲା ତଙ୍ଗଧର ସେକ୍ଟରରୁ ଧନଜୀବନ କ୍ଷୟକ୍ଷତି ସଂକ୍ରାନ୍ତରେ କୌଣସି ଖବର ମିଳି ନାହିଁ

ନୂଆ ସରକାର ପାର୍ଲାମେଣ୍ଟ ଭଙ୍ଗକୁ ସମର୍ଥନ ଜଣାଇ ରାଷ୍ଟ୍ରପତି ମୈତ୍ରିପାଳ ସିରିସେନା ଏହା କରିବାପାଇଁ କ୍ଷମତାପନ୍ନ ବୋଲି ଦର୍ଶାଇଛନ୍ତି

ଶ୍ରୀଲଙ୍କା ସିୟିଧାନର ଊନବିଂଶ ସଂଶୋଧନ ଅନୁସାରେ ପାର୍ଲାମେଣ୍ଟ ଭଙ୍ଗପାଇଁ ସଭାର ଦୁଇ ତୃତୀୟାଂଶ ସଦସ୍ୟ ସୁପାରିସ୍ ନ କରିଲେ ପାର୍ଲାମେଣ୍ଟକୁ ସାଢ଼େ ଚାରି ବର୍ଷ ପୂର୍ବରୁ ଭଙ୍ଗ କରିବାକୁ ରାଷ୍ଟ୍ରପତିଙ୍କର କ୍ଷମତା ନାହିଁ ଶ୍ରୀଲଙ୍କା ରାଜନୈତିକ ଘଟଣାବଳୀକୁ ନେଇ ଆମେରିକା ଓ ବ୍ରିଟେନ୍ ସମେତ ପାଶ୍ଚାତ୍ୟ ଦେଶମାନେ ଉଦ୍ବେଗ ପ୍ରକାଶ କରିଛନ୍ତି ଆମେରିକା କହିଛି ଶ୍ରୀଲଙ୍କାର ରାଜନୈତିକ ପରିସ୍ଥିତିକୁ ନେଇ ସେ ବହୁତ ଚିନ୍ତିତ ଶ୍ରୀଲଙ୍କାରେ ଗଣତାନ୍ତିକ ଅନୁଷ୍ଠାନ ଓ ପ୍ରକ୍ରିୟାକୁ ସମ୍ମାନ ଦିଆଯିବା ଉଚିତ ବୋଲି ଆମେରିକା କହିଛି ବ୍ରିଟେନ୍ ମଧ୍ୟ ସମାନ ଧରଣର ମତବ୍ୟକ୍ତ କରିଛି ଅଷ୍ଟ୍ରେଲିଆ ବୈଦେଶିକ ମନ୍ତ୍ରୀ ଏକ ବିବୃତ୍ତିରେ କହିଛନ୍ତି ଶ୍ରୀଲଙ୍କା ରାଷ୍ଟ୍ରପତିଙ୍କର ଏହି କାର୍ଯ୍ୟ ଦେଶରେ ଗଣତାନ୍ତିକ ପରମ୍ପରାକୁ ନଷ୍ଟ କରୁଛି ଏବଂ ଏହାର ସ୍ଥିରତା ଓ ସମୃଦ୍ଧି ପାଇଁ ବିପଦ ସୃଷ୍ଟି କରୁଛି

ପଣ୍ଠିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଦାଦାସାହେବ୍ ଫାଲ୍କେ ପୁରସ୍କାର ବିଜେତା ଅଭିନେତା ସୌମିତ୍ର ଚାଟ୍ଟାର୍ଜୀ ଓ ବିଶିଷ୍ଟ ଅଭିନେତା ଅଭିତାଭ୍ ବଚ୍ଚନ ମିଳିତ ଭାବେ ଏହାକୁ ଉଦ୍ଘାଟନ କରିଛନ୍ତି ଚଳଚ୍ଚିତ୍ର ଉତ୍ସବରେ ଇରାନ୍ର ପ୍ରସିଦ୍ଧ ନିର୍ଦ୍ଦେଶକ ମଜିଦ୍ ମଜିଦି ଯୋଗଦେବେ

ଆଠ ଦିନ ବ୍ୟାପୀ ଚାଲିବାକୁ ଥିବା କୋଲ୍କାତା ଚଳଚ୍ଚିତ୍ର ଉତ୍ସବ ଦେଶର ଦ୍ୱିତୀୟ ପୁରାତନ ଚଳଚ୍ଚିତ୍ର ଉହବ ଭାବେ ପ୍ରସିଦ୍ଧି ଲାଭ କରିଛି ଚଳଚ୍ଚିତ୍ର ଉହବରେ ଜୟା ବଚ୍ଚନ ଓ ଶାହାରୁଖ୍ ଖାଁଙ୍କ ଭଳି ଅଭିନେତାମାନେ ମଧ୍ୟ ଯୋଗଦେବେ